ଏବଂ ରାଜ୍ୟରେ ବଢ଼ିଚାଲିଛି ଶୀତ

ଏଥିପାଇଁ ବ୍ଲକ ଜିଲ୍ଲା ଓ ରାଜ୍ୟସ୍ତରରେ କମିଟି ବୈଠକ ହୋଇଛି

ମାରାତ୍ମକ ଏଚ୍ଆଇଭି ସଂକ୍ରମଶ ପ୍ରତି ଲୋକଙ୍କୁ ସଚେତନ କରିବ

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ସ୍ରାନୀୟ ବାସିନ୍ଦାମାନେ ଜଳଯୋଗାଶ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଦାବୀ କରିଛନ୍ତି